ଇଲେକ୍ସନ୍ ତୂତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଆଜି ସନ୍ଧ୍ୟାରେ ଶେଷ ହୋଇଛି

ଗୁଜ୍ଗରାତ ଗୋଆ କେରଳ ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ ର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ମତଦାନ ହେବ

ନିର୍ବାଚନ କମିଶନ୍ ସମସ୍ତ ନିର୍ବାଚନ ମକ୍ଷଳୀରେ ଅତିରିକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କୁ ମୁତୟନ କରିଛି

ନିର୍ବାଚନ କମିଶନର ଅଶୋକ ଲାବାସା ଓ ସୁଶୀଲ ଚନ୍ଦ୍ରା କିଛି ଦିନ ତଳେ ରାଜ୍ୟର ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିଥିଲେ ଟଙ୍କା ବଣ୍ଟାଯିବା ଉପରେ ତୀକ୍ଷ୍କ ନଜର ରଖିବାକୁ ସେମାନେ ରାଜ୍ୟ କର୍ତ୍ତପକ୍ଷଙ୍କୁ କହିଥିଲେ ତାମିଲନାଡୁରେ ବିଜେପିର ଏଆଇଏଡିଏମ୍କେ ସହ ମେଣ୍ଟ ଗଠନ ହୋଇଥିବା ବେଳେ କଂଗ୍ରେସର ଡିଏମ୍କେ ସହ ମେଣ୍ଟ ଗଠନ ହୋଇଛି

ଦୁଇଟି ଯାକ ବାମପନ୍ତି ଦଳ ମଧ୍ୟ କଂଗ୍ରେସ ଡିଏମ୍କେ ମେଣ୍ଟରେ ସାମିଲ ହୋଇଛନ୍ତି ଗୋଆ ଇଲେକ୍ସନ୍ ବିଜେପି ନେତା ତଥା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ କହିଛନ୍ତି ଲୋକସଭା ନିର୍ବାଚନ ଲଢୁଥିବା ଦୁଇ ଜଣ ପ୍ରାର୍ଥୀ ତଥା ବିଧାନସଭା ଉପନିର୍ବାଚନ ଲଢୁଥିବା ତିନି କଣ ପ୍ରାର୍ଥୀଙ୍କ ପ୍ରତି ପ୍ରବଳ ଜନସମର୍ଥନ ଦେଖିବାକୁ ମିଳିଛି ଆଜି ପଣଜୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ଶ୍ରୀ ସାଓ୍ୱନ୍ତ କହିଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟ ବିଜେପିକୁ ସମର୍ଥନ କରୁଛି ବିଜେପି ନେତୃତ୍ୱର ଗୋଆ ସରକାରରେ ସମସ୍ତ ମେଣ୍ଟ ଦଳ ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି

ମୋଦି ମାଲଦୀପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାଳଦୀପ୍ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ୍ ସୋଲିଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା କରି ମାଲଦୀପ୍ ଡେମୋକ୍ରାଟିକ୍ ପାର୍ଟି ସେଠାକାର ସଂସଦୀୟ ନିର୍ବାଚନରେ ବିଜୟ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ କଣାଇଛନ୍ତି ସେ କହିଛନ୍ତି ଏମ୍ଟିପି ର ବିଜୟ ସେଠାକାର ନେତାମାନଙ୍କର ନୀତି ଓ ଉଦ୍ୟମର ପ୍ରତିଫଳନ କରୁଛି ଭାରତର 'ପଡ଼ୋଶୀ ଦେଶ ପ୍ରଥମ' ନୀତିକୁ ଦୋହରାଇ ମାଳଦୀପ ସହ ଘନିଷ୍ଠତାର ସହ କାର୍ଯ୍ୟ କରିବାକୁ ସେ ପ୍ରତିଶ୍ରତି ଦେଇଛନ୍ତି ଶ୍ରୀ ମୋଦି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ୍ଙ୍କୁ ମଧ୍ୟ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ମାଳଦୀପରେ ଗଣତନ୍ତ୍ରକୁ ମକବୁତ କରିବା ପାଇଁ ଜଡ଼ିତ ସମସ୍ତ ଗୋଷୀଗୁଡ଼ିକୁ ମଧ୍ୟ ସେ ଅଭିନନ୍ଦନ କଣାଇଛନ୍ତି ପିଏମ୍ ବିଜେପି ମେନିଫେଷ୍ଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଜେପିର ବହୁମୁଖୀ ନିର୍ବାଚନ ଇସ୍ତାହାରରେ ସମାଜର ସବୁ ବର୍ଗ ପ୍ରତି ଧ୍ୟାନ ଦିଆଯାଇଛି

ଶ୍ରୀ ମୋଦି କହିଛନ୍ତି ଦେଶକୁ ଆଗେଇ ନେବା ପାଇଁ ପାର୍ଟି ଗୋଟିଏ ମିଶନ୍ ସହ ଗୋଟିଏ ଦିଗରେ ଅଗ୍ରସର ହେବ

ଶ୍ରୀ ମୋଦି କହିଛନ୍ତି ଉତ୍ତମ ଶାସନ ସହଜ ଶାସନ ସ୍ୱଚ୍ଚ ଶାସନ ଓ ଦାୟିତ୍ୱବାନ ଶାସନ ଯୋଗୁଁ ମୂଳ ସ୍ତରରେ ଲୋକମାନେ ଉପକୃତ ହୋଇଛନ୍ତି

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ କଂଗ୍ରେସ ନେତା ଅହମ୍ମଦ ପଟେଲ୍ କହିଛନ୍ତି ବରିଷ୍ଠ ବିଜେପି ନେତାମାନେ ବିମୁଦ୍ରିକରଣ ଜିଏସ୍ଟି ଓ କଳାଧନ ଉପରେ ସମ୍ପୂର୍ଣ୍ଣ ମୌନ ରହିଛନ୍ତି ନିଯୁକ୍ତି କୃଷକମାନଙ୍କର ଅବସ୍ଥାରେ ଉନ୍ନତି ଯୁବପିଡ଼ି ଓ ବ୍ୟବସାୟୀମାନଙ୍କ ଅବସ୍ଥାରେ ଉନ୍ନତି ପାଇଁ ବିଜେପିର ପ୍ରତିଶ୍ରତିର କ'ଣ ହେଲା ବୋଲି ସେ ବିସ୍କୟ ପ୍ରକାଶ କରିଛନ୍ତି ଶ୍ରୀ ପଟେଲ କହିଛନ୍ତି ନିର୍ବାଚନ ଇସ୍ତାହାର ପରିବର୍ଭେ ବିଜେପି କ୍ଷମାପତ୍ର ପ୍ରକାଶ କରିବାର ଥିଲା ଓ ଗତ ପାଞ୍ଚ ବର୍ଷ ଭିତରେ କ'ଣ କାର୍ଯ୍ୟ କରିଛି ତାହା ଜଣାଇବାର ଥିଲା କଂଗ୍ରେସ ମ୍ରଖପାତ୍ର ରଣଦୀପ ସ୍ୱରକେଓ୍ବାଲା ବିଜେପି ବିଭିନ୍ନ କ୍ଷେତ୍ରକୁ ଦେଇଥିବା ପ୍ରତିଶ୍ରତିଗୁଡ଼ିକୁ ତାକୁ ସ୍କରଣ କରାଇ ବିଜେପି ସବୁ କ୍ଷେତ୍ରରେ ବିଫଳ ହୋଇଥିବାର ଦୋଷାରୋପ କରିଛନ୍ତି ସେ କହିଛନ୍ତି ବିଜେପି ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ରାମମନ୍ଦିର ନିର୍ମାଣ ପ୍ରସଙ୍ଗ ଉହ୍ରାପନ କରିଥାଏ

ସେ କହିଛନ୍ତି ଶାସକ ଦଳର ନିର୍ବାଚନ ଇସ୍ତାହାର କିଛି ନୂଆ ଫାଙ୍କା ପ୍ରତିଶ୍ରତିରେ ଭରି ରହିଛି ସେ ପୁଣି କହିଛନ୍ତି ଏନ୍ଡିଏ ସରକାରଙ୍କ ଖରାପ ନିଷ୍ପଭିଗୁଡ଼ିକ ଯୋଗୁଁ ସାଧାରଣ ଲୋକ ଗତ ପାଞ୍ଚ ବର୍ଷ ଧରି ଯେଭଳି ହଇରାଣ ହରକତ ଓ ହନ୍ତଶନ୍ତ ହୋଇଛନ୍ତି ତାହା ସେମାନେ ଭୁଲି ପାରିବେ ନାହିଁ

ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ଭୋଟ୍ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ଫଳାଫଳ ସହ ଭିଭିପାଟ୍ ସ୍ଲିପ୍ଗୁଡ଼ିକୁ ମିଳାଯିବା ପାଇଁ ନିର୍ବାଚନ କମିଶନ୍ ନିଷ୍କଭିକୁ ସେମାନେ ଚ୍ୟାଲେଞ୍ଜ କରିଥିଲେ ଇତିମଧ୍ୟରେ ନିର୍ବାଚନ କମିଶନ୍ କହିଛି ସୁପ୍ରିମ୍କୋର୍ଟଙ୍କର ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କମିଶନ୍ ଯଥା ସମ୍ଭବ ଉଦ୍ୟମ କରିବ ମିର୍ୱାଇଜ୍ ଏନ୍ଆଇଏ ବିଚ୍ଛିନ୍ନତାବାଦୀ ନେତା ମିର୍ୱାଇଜ୍ ଉମର ଫାରୁକ୍ ସନ୍ତାସବାଦୀମାନଙ୍କୁ ପାର୍ଷି ଯୋଗାଣ ମାମଲାରେ ଆଜି ନୁଆଦିଲ୍ଲୀରେ ଏନ୍ଆଇଏ ସମ୍ମୁଖରେ ହାଜର ହୋଇଛନ୍ତି ଖବର ଅନୁସାରେ ସେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ନିରାପତ୍ତା ଯୋଗାଇ ଦିଆଯାଇଥିଲା ଦିଲ୍ଲୀରେ ହାଜର ହେବା ପରେ ତାଙ୍କୁ ନିରାପତ୍ତା ଯୋଗାଇ ଦେବା ପାଇଁ ସେ ଅନୁରୋଧ କରିଥିଲେ ହୁରିଆତ କନ୍ଫରେନ୍ସ ନେତା ଅବଦୁଲ୍ଲୁ ଘନି ଭଟ୍ଟ ବିଲାଲ୍ ଲୋନି ଓ ମୌଲାନା ଆବାସନ୍ ଅନସାରୀ ମଧ୍ୟ ମିର୍ୱାଇଜ୍ଙ୍କ ସହ ଯାଇଥିଲେ

ଏସ୍ସି ରାଜୀବ କୁମାର ବହୁ କୋଟି ଟଙ୍କା ସମ୍ଭଳିତ ସାରଦା ଚିଟ୍ଫଶ୍ଡ ଦୁର୍ନୀତି ମାମଲାରେ କୋଲକାତାର ପୂର୍ବତନ ପୁଲିସ୍ କମିଶନର ରାଜୀବ କୁମାରଙ୍କୁ ଗିରଫ୍ କରିବା ପାଇଁ ସିବିଆଇର ଆବେଦନ ଉପରେ ସୁପ୍ରିମ୍କୋର୍ଟ ଆଜି ତାଙ୍କଠାରୁ ଜବାବ ଲୋଡ଼ିଛନ୍ତି ତାଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେବା ପାଇଁ ମଧ୍ୟ ସିବିଆଇ ଚାହିଁଛି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସିବିଆଇ ର ଆବେଦନ ଉପରେ ରାଜୀବ କୁମାରଙ୍କୁ ନୋଟିସ୍ ପଠାଇ ଚାରି ସପ୍ତାହ ଭିତରେ ଜବାବ ଦେବାକୁ କହିଛନ୍ତି

ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଓ୍ବେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ଙ୍କ କୋର୍ଟ୍ ନିର୍ଦ୍ଦେଶ ଦେବା ପରେ ସେ ଏହି ଆବେଦନ କରିଥିଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ରିଟେନ୍ ଆଭ୍ୟନ୍ତରୀଣ ମନ୍ତ୍ରୀ ସଜିଦ୍ କାବିଦ୍ ମଧ୍ୟ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ

ହୋମିଓପାଥି କନ୍ଭେନ୍ସନ୍ ଆସନ୍ତାକାଲି ବିଶ୍ୱ ହୋମିଓପାଥି ଦିବସ ଅବସରରେ ନୂଆଦିଲ୍ଲୀରେ ଏକ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେବ ହୋମିଓପାଥିର ଜନକ ଡକ୍ଟର କ୍ରିଷ୍ଟିଆନ୍ ଫ୍ରେଡ୍ରିକ୍ ସାମୁଏଲ୍ ହାନିମାନ୍ଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଦିବସ ପାଳିତ ହୋଇଛି

ଜେନେରାଲ୍ ଖରିଫା ହଫ୍ତାରଙ୍କ ନେତୃତ୍ୱରେ ବିଦ୍ରୋହୀ ସୈନ୍ୟମାନେ ଦକ୍ଷିଣ ଓ ପଣ୍ଢିମ ପଟରୁ ଗତ ଗୁରୁବାରଠାରୁ ଆକ୍ରମଣ ଚଳାଇଛନ୍ତି ଜେନେରାଲ୍ ହଫ୍ତାରଙ୍କୁ ଇଜିପ୍ ଓ ୟୁଏଇ ସମର୍ଥନ କରୁଛନ୍ତି ଓ ପୂର୍ବ ଲିବିଆରେ ତାଙ୍କର ସମ୍ମୁଖୀନ ହେବା କଷ୍ଟକର ପ୍ରଧାନମନ୍ତ୍ରୀ ଫୟେଜ୍ ଅଲ୍ ସେରାଜ୍ ସେ ରାଜନୈତିକ ବିଦ୍ରୋହ ପାଇଁ ଉଦ୍ୟମ କର୍ତ୍ତିଥିବାର ଦୋଷରୋପ କରିଛନ୍ତି ଆଇପିଏଲ୍ କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଆକି ମୋହାଲିଠାରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ

ହାଇଦ୍ରାବାଦ୍ ଟିମ୍ ପାହ୍ୟା ତାଲିକାରେ ତୂତୀୟ ସ୍ଥାନରେ ଥିବା ବେଳେ ପଞ୍ଜାବ ଟିମ୍ ଷଷ୍ଠ ସ୍ଥାନରେ ଅଛି ଆସନ୍ତାକାଲି ଚେନ୍ନାଇ ସୁପରକିଙ୍ଗସ୍ ଓ କୋଲକାତା ନାଇଟ୍ରାଇଡର୍ସ ମଧ୍ୟରେ ଏକ ମ୍ୟାଚ୍ ଚେନ୍ନାଇରେ ଅନୁଷ୍ଠିତ ହେବ